ଅବଶିଷ୍ ଟିକା ରାକ୍ୟ ସରକାର ଓ ଖୋଲା ବଜାରକୁ ଯୋଗାଇ ଦିଆଯିବ

ସେହିପରି ବୋଡେନ୍ ବ୍ଲକ୍ର କଲାକୋଟ୍ ଅଅଳର ଜଣେ ଯୁବକଙ୍କର କୋଭିଡ୍ ଯୋଗୁଁ ମୃତ୍ୟୁ ଘଟିଥିବା ସୂଚନା ମିଳିଛି

ରାଇଘର ଚନ୍ଦାହାଣ୍ଡି ଏବଂ କୋଷାଗୁମୁଡ଼ା ବ୍ଲକ୍ରେ ସୀମାକୁ ସିଲ୍ କରାଯାଇ ଯାତାୟାତକୁ ସମ୍ମୁର୍ଗ୍ଣ ବନ୍ଦ୍ କରାଯାଇଛି

ଜିଲ୍ଲାପାଳ ଜ୍ୟୋତିରଞ୍ଞନ ପ୍ରଧାନଙ୍କ ସମେତ ବହୁ ବିଶିଷ୍ ବ୍ୟକ୍ତି ତାଙ୍କ ଶାବାଧାରରେ ମାଲ୍ୟାର୍ପଣ କରିଥିଲେ ଏହାପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶହୀଦ୍ଙ୍ଙର ଶେଷକୃତ୍ୟ ସମ୍ପନ୍ ହୋଇଛି

ତେବେ ଏ ଦିଗରେ କୌଣସି ସୁଫଳ ନ ମିଳିବାରୁ ପ୍ରଶାସନ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି

ଏହି ଅବସରରେ ଓଡ଼ଶା ସମେତ ଦେଶବ୍ୟାପୀ ଶ୍ରବ୍ବାଳୁମାନେ ପ୍ରଭୁ ରାମଚନ୍ଦ୍ରଙ୍କର ପୂଜାର୍ଚ୍ଚନା କରୁଛନ୍ତି କରୋନା ସଂକ୍ରମଣକୁ ଦୂଷ୍ଟିରେ ରଖାଯାଇ ଧର୍ମାନୁଷାନଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଶା ଲଗାଯାଇଛି

ଏହିସବୁ କିଲ୍ଲାଗୁଡ଼ିକ ପାଇଁ ୟେଲୋ ଓାର୍ଶ୍ରିଂ ମଧ୍ଧ ଜାରି କରାଯାଇଛି